ଅନ୍ୟପକ୍ଷରେ ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅକ୍ ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିଓ୍ୱାଲ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି

ଟିକାକରଣ ପାଇଁ ଅଧିକ ସେସନ୍ ସାଇଟ୍ କରାଯିବ ନ୍ତଆ ଏସ୍ଓପି ଆସିବ

ଏପରି ଗୁଜବ ଓ ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବାକୁ ସରକାରଙ୍କ ପକ୍ଷର୍ କୁହାଯାଇଛି

ଭୋଟ୍ଗ୍ରହଣ ସମୟରେ କୋଭିଡ୍ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରାଯିବ

ଏଥିଲାଗି ଦୁଇ ଦିନ ପାଇଁ ରାଉରକେଲା ଭୁବନେଶ୍ୱର ରାଉରକେଲା ଏବଂ ସମ୍ୟଲପୁର ପୁରୀ ସମ୍ୟଲପୁର ସ୍ୱତନ୍ତ ଟ୍ରେନ୍ ବାତିଲ୍ ରହିବ

ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ବି ଗ୍ରାମବାସୀ ନିଜ ଜିଦ୍ରେ ଅଟଳ ରହିଥିଲେ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ନ ହଟିବାରୁ ପୁଲିସ୍ ପକ୍ଷରୁ ଲାଠିଚାଳନା କରାଯାଇ ଆଦୋଳନକାରୀଙ୍କୁ ହଟାଇବା ସହ କିଛି ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା